ଟେକ୍ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସୂଚନାର ଯୁଗରେ ଭାରତ ବିଶ୍ୱର ନେତୃତ୍ୱ ନେବାକୁ ବେଶ୍ ସକ୍ଷମ

ଜାତୀୟ ଡିକିଟାଲ୍ ସ୍ୱାସ୍ଥ୍ୟ ମିଶନ୍ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଆରମ୍ଭ କରାଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱମିତ ଯୋଜନା ସେହିଭଳି ଆଉ ଏକ ପଦକ୍ଷେପ ଯାହା ମାଧ୍ୟମରେ ଗ୍ରାମାଞ୍ଚଳରେ ଜମି ପଟା ଦିଆଯାଉଛି ଏହାଦ୍ଧାରା ଜମି ସମ୍ଭନ୍ଧୀୟ ବିବାଦୀ ଗୁଡ଼ିକର ଅବସାନ ଘଟିବା ସହ ଲୋକମାନେ କ୍ଷମତାପନ୍ନ ହୋଇପାରିଛନ୍ତି ବୈଷୟିକଞ୍ଜାନ ଦ୍ୱାରା ସରକାରୀ ଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟକାରୀତା ସ୍ୱଚ୍ଚତାର ସହ ହୋଇପାରୁଥିବା ବିଷୟ ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏଭଳି ପଦକ୍ଷେପ ଯୋଗୁଁ ସମାଜର ନିମ୍ବସ୍ତରର ଲୋକମାନଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁଛି ସେ କହିଛନ୍ତି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା 'ଆୟୁଷ୍ମାନ ଭାରତ' ହେଉ କିମ୍ବା ସମସ୍ତଙ୍କୁ ବିଦ୍ୟୁତ୍ ଯୋଗାଣ ଓ ଗରିବ ଲୋକମାନଙ୍କୁ ବାସଗୃହ ଯୋଗାଣ ଭଳି ଯୋଜନା ହେଉ ସରକାର ସେଗୁଡ଼ିକର ଦ୍ରତ କାର୍ଯ୍ୟକାରିତା ପାଇଁ ବୈଷୟିକ ଜ୍ଞାନର ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ ଆଇଟି ନବିକରଣ ଓ ଅନ୍ୟ ବୈଷୟିକଜ୍ଞାନ ଶିଳ୍ପ ଗୁଡ଼ିକ ପାଇଁ ଉଦାରନୀତି ପ୍ରଣୟନ କରିବାକୁ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ସରକାର ଆଇଟି ଶିଳ୍ପର ନିୟମଗୁଡ଼ିକୁ ସରଳ କରିଛନ୍ତି ତଥ୍ୟ ଓ ଆଇଟି ଭିତ୍ତିକ ପଦାର୍ଥଗୁଡ଼ିକର ସୁରକ୍ଷା ପାଇଁ ସାଇବର ନିରାପତ୍ତା ସମାଧାନ ବାହାର କରିବାକୁ ପ୍ରଧାନମନ୍ତ୍ରୀ ଯୁବ ପ୍ରତିଭାଶାଳୀ ପେଶାଦାରମାନଙ୍କୁ ଆହ୍ପାନ ଦେଇଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ବୈଷୟିକଞ୍ଜାନର ଭୂମିକା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ଡାଟା ଆନାଲିଟିକ୍ନ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ସୁଇଜରଲ୍ୟାଣ୍ଡ ଉପରାଷ୍ଟ୍ରପତି ଗାଏ ପାର୍ମେଲିନ୍ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପା ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ବୃନ୍ଦ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏହି ଶିଖର ବୈଠକ ତିନିଦିନ ଧରି ଚାଲିବ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

ଆଜି ଚେନ୍ନାଇରେ ରାଜଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅଶଗ୍ରହଣ କରି ଉଦ୍ବୋଧନ ଦେବା ସମୟରେ ସେ କହିଛନ୍ତି ପ୍ରତ୍ୟେକ ନାଗରିକ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟକରିବା ଉଚିତ୍ ଓ ବୁନ୍ଦାଏ ବୁନ୍ଦାଏ ଜଳକୁ ନଷ୍ଟ ହେବାରୁ ରୋକାଯିବା ଆବଶ୍ୟକ ଉପରାଷ୍ଟ୍ରପତି କହିଛନ୍ତି ଜଳ ସଂକଟ ଲୋକମାନଙ୍କ ପାଇଁ ସବୁଠୁ ବେଶି ଅସୁବିଧା ଆଶିଦେଇଥାଏ ଓ ମହିଳା ଏବଂ ପିଲାମାନେ ଏହାଦ୍ୱାରା ସବୁଠୁ ବେଶି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି

ଶ୍ରୀ ନାଇଡୁ କ୍ଷୁଦ୍ର କଳ ସେଚନ ବ୍ୟବସ୍ଥା ଆପଶେଇବାକୁ କୁଷକମାନଙ୍କୁ ନିବେଦନ କରିଛନ୍ତି ପ୍ରତ୍ୟେକ ଶିଳ୍ପ ସଂସ୍ଥା ଜଳ ସଂରକ୍ଷଣ ପାଇଁ ପ୍ରତିଶ୍ରତି ବଦ୍ଧ ହେବାକୁ ସେ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଜଳାଶୟ ଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ସ୍ଥାୟୀ ପଦକ୍ଷେପମାନ ନିଆଯିବା ଉଚିତ୍ ତାଛଡ଼ା ଭୂତଳ ଜଳକୁ ଦୃଷିତ ହେବାରୁ ସୁରକ୍ଷା ଦେବାକୁ ନର୍ଦ୍ଦମା ଜଳ ଓ ଶିଳ୍ପ ସଂସ୍ଥାଗୁଡ଼ିକରୁ ନିର୍ଗମନ ହେଉଥିବା ପ୍ରଦୂଷିତ ଜଳର ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ ଶ୍ରୀ ନାଇଡୁ କହିଛନ୍ତି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ବର୍ଷା ଜଳ ସଂରକ୍ଷଣ ବାଧ୍ୟତା ମୂଳକ କରାଯିବା ଉଚିତ୍ ଜଳକୁ ଲବଣ ମୁକ୍ତ କରିବା ଶିଶିର ସଂଗ୍ରହ କରିବା ଓ ବର୍ଜ୍ୟ ଜଳର ପୁର୍ନବ୍ୟବହାର କରାଯାଇ କଳାଭାବକୁ ଦୂର କରାଯାଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ଶ୍ରୀ ନାଇଡୁ ନମାମି ଗଙ୍ଗେ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଟଳ ଭୂଜଳ ଯୋଜନା ଜଳ ଜୀବନ ମିଶନ୍ ଓ ଜଳଶକ୍ତି ଅଭିଯାନ ଭଳି କେନ୍ଦ୍ରୀୟ ଯୋଜନାଗୁଡ଼ିକର ଭୂୟସୀ ପ୍ରଶଂସା କରିଛନ୍ତି ପୁରୀ ସ୍ୱଚ୍ଛ ଭାରତ ମିଶନ୍ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ସ୍ପଚ୍ଛ ଭାରତ ମିଶନ୍ ଉତ୍ତମ ପରିମଳ ଓ ସ୍ପଚ୍ଛତା ଆଶିପାରିଛି ସଫାଇ ମିତ୍ର ସୁରକ୍ଷା ଚ୍ୟାଲେଞ୍ଜକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଏହି ମିଶନ୍ ଜନଆନ୍ଦୋଳନରେ ପରିଣତ ହେବାରୁ ଏହା ସଫଳ ହୋଇପାରିଛି ବିଶ୍ୱ ଶୌଚାଳୟ ଦିବସ ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ସେ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ସଫାଇ କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପ୍ରତି ନିରନ୍ତର ଧ୍ୟାନ ଦେଇଆସ୍ତୁଛି

ଲୋକମାନଙ୍କୁ ଶୌଚାଳୟ ବ୍ୟବହାର କରିବାପାଇଁ ଉତ୍କାହିତ କରିବା ଓ ପରିମଳ ବିଷୟରେ ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ସ୍ପଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନା ଅଧୀନରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରୁଛି ଏହି ଅବସରରେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍ ଶୀର୍ଶ ସ୍ଥାନରେ ଥିବା ଜିଲ୍ଲା ଓ ରାଜ୍ୟଗୁଡ଼ିକୁ ସ୍ୱଚ୍ଚତା ପୁରସ୍କାରରେ ସମ୍ମାନିତ କରିବେ ଚଳିତ ବର୍ଷର ବିଶ୍ୱ ଶୌଚାଳୟ ଦିବସର ଶୀର୍ଷକ 'ସ୍ଥାୟୀ ପରିମଳ ଓ ଜଳବାୟୁ ପରିବର୍ତ୍ତନ' ରହିଛି ଜଳବାୟୁ ପରିବର୍ଭନ ଯୋଗୁଁ ବନ୍ୟା ମରୁଡ଼ି ଓ ସମୁଦ୍ର ଜଳପତନ ବୃଦ୍ଧି ଭଳି ଘଟୁଥିବା ପ୍ରାକୃତିକ ଦୁର୍ବିପାକଗୁଡ଼ିକ ପରିମଳ ବ୍ୟବସ୍ଥା ପ୍ରତି ଘୋର ବିପଦ ସୃଷ୍ଟି କରୁଛି ଓ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରୁଛି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 ଗତ କିଛିବର୍ଷ ମଧ୍ୟରେ ସ୍ପଚ୍ଛ ଭାରତ ଅଭିଯାନ ଅଧୀନରେ ଭାରତ ଏହାର ଲୋକମାନଙ୍କ ଆଚରଣରେ ଅନେକ ପରିବର୍ତ୍ତନ ଆଣିପାରିଛି ଏହି ଅଭିଯାନ କୋଟି କୋଟି ଲୋକଙ୍କୁ ସେମାନଙ୍କର ପୁରାତନ ଅଭ୍ୟାସ ବଦଳାଇବାରେ ସାହାଯ୍ୟ କରିବା ସହ ସେମାନଙ୍କୁ ଅନେକ ରୋଗରୁ ସୁରକ୍ଷା ପ୍ରଦାନ କରୁଛି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

ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବୋଚ୍ଚ ସ୍ଥାନରେ ଥିବାବେଳେ ତାହାପରକୁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ରହିଛି